ତେବେ ପ୍ରଥମଦିନ ବ୍ୟତୀତ ଅନ୍ୟ ସବୁଦିନ ରାଜ୍ୟସଭା ବୈଠକ ସକାଳ ସିଫୁ ଏବଂ ଲୋକସଭା ବୈଠକ ସନ୍ଧ୍ୟା ସିଫ୍ଲରେ ଅନୁଷ୍ଠିତ ହେବ

ଏହାଛଡା ଏହି ଅଧିବେଶନ କାଳରେ ଅନେକଗୁଡ଼ିଏ ନୃତନ ବିଲ୍ ଉପସ୍ଥାପନ କରାଯାଇ ଆଲୋଚନା ପରେ ଗୃହୀତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି

କୋଭିଡ୍ ନାଇଷ୍ଟିନ ମହାମାରୀ ପୃଷ୍ଣଭୂମିରେ ଏହା ସଂସଦର ପ୍ରଥମ ଅଧିବେଶନ ହେବ କୋଭିଡ୍ ନାଇଷ୍ଟିନ ପାଇଁ ଜାରି ହୋଇଥିବା ନିୟମାବଳୀ ମୁତାବକ ଅଧିବେଶନ ଚଳାଇବା ନିମନ୍ତେ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ପିଏମ୍ ପେଟ୍ରୋଲିୟମ୍ ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲିୟମ୍ କ୍ଷେତ୍ରରେ ବିହାରର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ହେଲା ପାରାଦ୍ୱୀପ ହଳଦିଆ ଦୁର୍ଗାପୁର ପାଇପ୍ଲାଇନ୍ ପ୍ରକଳ୍ପର ଦୁର୍ଗାପୁର ବାଙ୍କା ସେକ୍ସନ୍ ଏବଂ ପୂର୍ବ ଚମ୍ପାରନ୍ ଓ ବାଙ୍କାରେ ଗୋଟିଏ ଲେଖାଏଁ ଏଲ୍ପିଜି ବଟଲିଂ ପ୍ଲାଙ୍କ ଏହି ବଟଲିଂ ପ୍ଲାର୍କ୍ଷ ସ୍ଥାପନ ଦ୍ୱାରା ବିହାରରେ ବୃଦ୍ଧି ପାଉଥିବା ଏଲ୍ପିଜି ଚାହିଦାକୁ ମେଷ୍ଟାଯାଇ ପାରିବ ସହ ଏକ ଆତ୍ମନିର୍ଭର ବିହାର ଗଠନ ଦିଗରେ ସହାୟକ ହୋଇପାରିବ

ବାଙ୍କାରେ ସ୍ଥାପିତ ହେବାକୁ ଥିବା ପ୍ଲାର୍କ ମାଧ୍ୟମରେ ବିହାରର ଭାଗଲପୁର ବାଙ୍କା ଜାମୁଇ ଆରାରିଆ କିଶନଗଞ୍ଜ ଓ କଟିହାର ଜିଲ୍ଲା ଏବଂ ପଡ଼ୋଶୀ ଝାଡ଼ଖଣ୍ଡର ଗୋଡା ଦେଓଘର ଡୁମକା ସାହିବଗଞ୍ଜ ଏବଂ ପାକୁର ଜିଲ୍ଲାବାସୀ ଉପକୃତ ହୋଇପାରିବେ

ପ୍ରଧାନମନ୍ତ୍ରୀ ଉତ୍କଳା ଯୋଜନା ଅଧୀନରେ ଏହି ଦୁଇଟି ପ୍ଲାର୍କ ସ୍ଥାପିତ ହୋଇଛି

ଆତ୍ମ ନିର୍ଭର ଭାରତ ଓ ଦୀର୍ଘମିଆଦି କୂଷି ଉପରେ ଆୟୋଜିତ ଏକ ୱେବିନାରକୁ ଭିଡିଓ କନ୍ଫରେନ୍ସିଂ ଯୋଗେ ସମ୍ବୋଧନ କରି ଶ୍ରୀ ଗୌଡା କହିଛନ୍ତି ସରକାର ନିକଟରେ ଦେଶର ଚାରୋଟି ୟୁରିଆ କାରଖାନାର ପୁନରୁଦ୍ଧାର କରିଛନ୍ତି

ୟୁରିଆର ମାତ୍ରାଧିକ ବ୍ୟବହାର ମୃତ୍ତିକାର ସ୍ୱାସ୍ଥ୍ୟହାନୀ କରାଉଥିବାରୁ ବିବେକପୂର୍ଣ୍ଣଭାବେ ଏହାର ବ୍ୟବହାର ପାଇଁ ସେ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି

ପରିହାରକ୍ଷମ ମୃତ୍ୟୁକୁ ହ୍ରାସ କରିବା ନିମନ୍ତେ କୋଭିଡ ନାଇଷ୍ଟିନ୍ର ପରିଚାଳନା ଏବଂ ଚିକିତ୍ସା ନିୟମାବଳୀ ସମ୍ପର୍କରେ ଆଲୋଚନା ପାଇଁ ଏହି ସମ୍ମିଳନୀ ଏକ ମଞ୍ଚ ଯୋଗାଇ ଦେଇଛି କୋଭିଡ ନାଇଷ୍ଟିନ୍ ଦେଶର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ପ୍ରତି ଅଭୂତପୂର୍ବ ଆହ୍ୱାନ ସୃଷ୍ଟି କରିଥିବାବେଳେ ସରକାର ଏବଂ ବେସରକାରୀ ସଂସ୍ଥା ଗୁଡ଼ିକ ପକ୍ଷରୁ ତ୍ପର୍ବରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବିଭିନ୍ନ କୋଭିଡ ହସ୍କିଟାଲରେ କୋଭିଡ ନାଇଷ୍ଟିନ୍ର ପରିଚାଳନା ସମୟରେ ସମ୍ମୁଖୀନ ହେବାକୁ ପଡ଼ୁଥିବା ବିଭିନ୍ନ ଆହ୍ୱାନ ଏବଂ ପ୍ରମୁଖ ସମସ୍ୟାଗୁଡ଼ିକ ଉପରେ ନିଜନିଜର ମତ ରଖିବାପାଇଁ ସ୍ୱାସ୍ଥ୍ୟ ପ୍ରତିନିଧିମାନଙ୍କୁ ମନ୍ତ୍ରଣାଳୟ ଉସାହିତ କରିଛି ଏହି ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି କୋଭିଡ ନାଇଷ୍ଟିନ୍ ରୋଗୀମାନେ ଯେପରି ଶଯ୍ୟାରୁ ବଞ୍ଚ୍ଚତ ନହେବା ସହ ତୁରନ୍ତ ଚିକିତ୍ସା ସୁବିଧା ପାଇପାରିବେ ତାହା ସୁନିଣ୍ଟିତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ସମସ୍ତଙ୍କ ପାଇଁ ଉପଲହ୍ଧ ସୁଲଭ ଏବଂ ସହଜଲହ୍ଧ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୃଷ୍ଟି ନିମନ୍ତେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି

ଅନ୍ୟାନ୍ୟ ରୋଗ ଦ୍ୱାରା ପୀଡିତ ରୋଗୀଙ୍କୁ ସମୟାନୁବର୍ତ୍ତୀ ଚିକିତ୍ସା ଯୋଗାଇଦେଇ ମୃତ୍ୟୁହାର ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ତଥା ସେମାନଙ୍କୁ ଅନୁପ୍ରାଶିତ କରିବା ଦିଗରେ ପଦକ୍ଷେପ ନେବାପାଇଁ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଛି

ଆଇଟିବିପି ପକ୍ଷରୁ କୁହାଯାଇଛି ବିଶ୍ୱର ସବୁ ହସ୍ପିଟାଲ ତୁଳନାରେ ଏଠାରେ ଏଠାରେ ଅଧିକ ରୋଗୀଙ୍କର ଚିକିତ୍ସା କରାଯାଇଛି ନିୟମିତ ଯୋଗ ଓ ଆୟୁବୈଦିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଏଠାରେ ରୋଗୀମାନେ ନିଜକୁ ମୁଖ୍ୟସ୍ରୋତର ଅଂଶଭାବେ ଅନୁଭବ କରୁଛନ୍ତି

ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ରରେ କୌଣସି କୋଭିଡ ନାଇଷ୍ଟିନ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇନାହିଁ ବୋଲି ଆଇଟିବିପି ପକ୍ଷରୁ କୁହାଯାଇଛି ପ୍ରକାଶ ଜାଭେଡକର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭେଡକର ଭେନିସ୍ ଚଳଚ୍ଚିତ୍ର ଉତ୍ସବରେ 'ଆନ୍ତର୍ଜାତିକ କ୍ରିଟିକ୍ସ ପୁରସ୍କାର ବିଜୟୀ ଚୈତନ୍ୟ ତମ୍ହାନେଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଗୁରୁଶିଷ୍ୟ ପରମ୍ପରାର ପୂଷଭୂମିରେ ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀଙ୍କ ତିନିଦଶନ୍ଧିର ଯାତ୍ରାକୁ ଏଥିରେ ଚିତ୍ରଣ କରାଯାଇଛି ୟୁଏସ୍ ଓପନ ଜାପାନର ନାଓମି ଓସାକା ବେଲାରୁଷ୍ର ଭିକ୍ଟୋରିଆ ଆଜାରିଙ୍କାଙ୍କୁ ପରାସ୍ତ କରି ୟୁଏସ୍ ଓପନ ଟେନିସ୍ର ମହିଳା ସିଙ୍ଗିଲ୍ ଟାଇଟଲ ବିଜୟୀ ହୋଇଛନ୍ତି

ଅନ୍ୟପକ୍ଷରେ ପୁରୁଷ ସିଙ୍ଗିଲ୍ୱ ଫାଇନାଲରେ ଆଜି ଜର୍ମାନୀର ଆଲେକକାଶ୍ଡାର ଭେରେଭ୍ ଓ ଅଷ୍ଟ୍ରିଆର ଡୋମିନିକ୍ ଥେମ୍ଙ୍କ ମଧ୍ୟରେ ମୁକାବିଲା ହେବ